ବ୍ୟାଙ୍କ ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି ଯେ ବ୍ୟାଙ୍କର ସବୁ ଶାଖା ଓ ଏଟିଏମ୍ରେ ଯଥେଷ୍ଟ ଅର୍ଥ ମହକୁଦ ରହିଛି ପିଏମ୍ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଓ ବ୍ୟଲାଦେଶ ପାରସ୍କରିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି ଜରିଆରେ ଦ୍ୱିପାକ୍ଷିକ ସମ୍ଭନ୍ଧକୁ ଏକ ନୂଆ ରୂପ ଦେଇଛନ୍ତି ଏହାଫଳରେ ଦ୍ୱିପାକ୍ଷିକ ଅଂଶୀଦାରୀ ଓ ସହଯୋଗ ଅଧିକ ବ୍ୟାପକ ଏବଂ ନିବିଡ଼ ହୋଇଛି ଶେଖ୍ ମୁଜିବୁର ରହେମାନଙ୍କ ଜନ୍ମଶତବାର୍ଷିକ ଉହବ ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜଳ ଓ ସ୍ଥଳ ସୀମା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସଂପର୍କକୁ ଆଲୋଚନା ଭିଭିରେ ସମାଧାନ କରିବାରେ ଦୁଇଦେଶ ସକ୍ଷମ ହୋଇଛନ୍ତି ଏବେ ବାଂଲାଦେଶ ଦକ୍ଷିଣ ଏସିଆରେ ଭାରତର ସବୁଠୁ ବଡ଼ ବାଣିଜ୍ୟିକ ଅଂଶୀଦାର କେବଳ ନୁହେଁ ଏହା ମଧ୍ୟ ଭାରତର ଏକ ବିକାଶ ଅଂଶୀଦାର ପାଲଟିଛି ଭାରତରେ ଉତ୍ପାଦିତ ହେଉଥିବା ବିଜୁଳି ଦ୍ୱାରା ବାଂଲାଦେଶର ଲକ୍ଷଲକ୍ଷ ଘର ଏବଂ କାରଖାନାରେ ଆଲୁଅ ଜଳୁଛି

ସେ ଆହୁରି କହିଛନ୍ତି ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହେମନ ବାଂଲାଦେଶକୁ ଏକ ଗଠନମୂଳକ ଓ ପ୍ରଗତିଶୀଳ ସମାଜରେ ପରିଣତ କରିଥିଲେ ଏବଂ ଏଥିରୁ ଏହା ସ୍ୱଷ୍ଟ ଯେ ନକାରାତ୍ମକ ବିଚାର ଏବଂ ହିଂସା ଦ୍ୱାରା କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ସମ୍ଭବ ନୁହେଁ ବଙ୍ଗବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶେଖ୍ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଗକୁ ବଢୁଛି ବିକାଶମୂଳକ ଏବଂ ସମାବେଶୀ ନୀତି ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ପିଏମ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ବିଜେପି ସଂସଦୀୟ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସାମ୍ଭାଦିକମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସେମାନଙ୍କର ନିଜ ନିଜର ନିର୍ବାଚନ ମଣ୍ଡଳୀକୁ ଯାଇ କରୋନା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସ୍ଦୃଷ୍ଟି କରିବାକୁ କହିଛନ୍ତି ଲୋକମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଇବା ପାଇଁ ଗଣମାଧ୍ୟମର ସାହାଯ୍ୟ ନେବାକୁ ମଧ୍ୟ ସେ ସାଂସଦମାନଙ୍କୁ କହିଛନ୍ତି କରୋନା ଭୂତାଣୁର ମୁକାବିଲରେ କ'ଣ କରାଯିବା ଉଚିତ୍ ଓ କ'ଣ କରାଯିବା ଉଚିତ୍ ନୁହେଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଚ୍ଚନ୍ତି ପିଏମ୍ ସାଉଦିଆରବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କହିଛନ୍ତି

ବିଶ୍ୱ ସମ୍ମୁଖୀନ ହେଉଥିବା ଏହି ସମସ୍ୟାର ମିଳିତ ମୁକାବିଲା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ସାର୍କ ରାଷ୍ଟ୍ରମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ କରୋନା ମ୍ରକାବିଲା ନେଇ ହୋଇଥିବା ଆଲୋଚନା ସଂପର୍କରେ ମଧ୍ୟ ଶ୍ରୀ ମୋଦି ସାଉଦୀ ଯୁବରାଜଙ୍କୁ ଅବଗତ କରାଇଛନ୍ତି

ସେମାନେ ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ହେବା ସହ ରାଜ୍ୟ ସରକାରଙ୍କ ସହଯୋଗରେ କରୋନା ମୁକାବିଲା କ୍ଷନିତ ବିଭିନ୍ନ ପ୍ରୟାସର ପ୍ରସ୍ତୁତି ଓ ସମନ୍ଧୟ କାର୍ଯ୍ୟ ଦେଖିବେ ସଂପୂକ୍ତ ଅଧିକାରୀମାନଙ୍କର ଏକ ଓରିଏଣ୍ଟେସନ୍ ବୈଠକ ଆଜି ଅନୁଷ୍ଠିତ ହେବ

ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଦେଶର ସବୁ ଘରୋଇ ପରୀକ୍ଷାଗାରକୁ କରୋନା ସଂକ୍ମିତଙ୍କ ପରୀକ୍ଷା ମାଗଣାରେ କରିବାକୁ ଅନୁରୋଧ କରାଯାଇଛି

ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ସ୍ୱତନ୍ତ୍ର କ୍ଷମତା ବଳରେ ଏହି ପଦକ୍ଷେପ ନେଇଛନ୍ତି କୌଣସି ରୋଗ ସର୍ବବ୍ୟାପି ଘୋଷିତ ହେବା ପରେ ଏହାକୁ ମହାମାରୀ ଭଳି ବିଚାର କରାଯାଇଥାଏ

ସଂକ୍ମଶକୁ ରୋକିବା ତଥା ଚିକିହା ପ୍ରତ୍ୟାଖ୍ୟାନ କଲେ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିବାକୁ ଜିଲ୍ଲାପ୍ରଶାସନକୁ ଆଦେଶ ଦିଆଯାଇଛି

ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ପୂର୍ବ କୋଲକାତାର ବେଲିଘାଟ ହସ୍କିଟାଲର ସଂକ୍ରମିତ ୱାର୍ଡରେ ଆଇସୋଲେସନ୍ରେ ରଖାଯାଇଛି

ଜେକେ ଟୁରିଷ୍ଟ ବ୍ୟାନ୍ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ପୁ କାଶ୍ମୀର ସରକାର ସମଗ୍ର ପ୍ରଦେଶରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ଉପରାଜ୍ୟପାଳଙ୍କ ପରାମର୍ଶଦାତା ବସିର୍ ଅହମ୍ମଦ ଖାନ୍ ଏ ସଂପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଆଦେଶ ଜାରି କରିଛନ୍ତି ଜାମ୍ମୁ କାଶ୍ମୀରର ପର୍ଯ୍ୟଟନ ସଚିବ ଓ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳଙ୍କୁ ତତ୍କାଳ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଆଦେଶ ଦେଇଛନ୍ତି ମହାରାଷ୍ଟ୍ର ଲୋକାଲ ବଡ଼ି କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ମହାରାଷ୍ଟ୍ରରେ ହେବାକୁଥିବା ଆଗାମୀ ପଞ୍ଚାୟତ ନିର୍ବାଚନକୁ ରାଜ୍ୟ ନିର୍ବାଚନ କମିଶନ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଇପିଏସ୍ ମଦନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏହି ପଦକ୍ଷେପ ନିଆଯାଇଛି

ରେଲଓ୍ବେ କରୋନା ରେଳଷ୍ଟେସନଗୁଡ଼ିକରେ ଅନାବଶ୍ୟକ ଭିଡ଼ ହ୍ରାସ କରିବା ପାଇଁ କେନ୍ଦ୍ରୀୟ ପଶ୍ଚିମ ରେଳବାଇ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି

ବ୍ୟାଙ୍କର ନଗଦ ସମସ୍ୟା ଏବେ ନାହିଁ ସବୁ ଶାଖା ଏବଂ ଏଟିଏମ୍ରେ ଯଥେଷ୍ଟ ପରିମାଣର ଅର୍ଥ ମହକ୍କୁଦ ରହିଛି ତେଣୁ ବ୍ୟାଙ୍କର ଗ୍ରାହକ ଓ ଜମାକାରୀ ଏହାର ଆର୍ଥିକ ସ୍ଥିତି ନେଇ ଚିନ୍ତିତ ହେବାର ଅବକାଶ ନାହିଁ ଯେଉଁମାନେ ଏହି ବ୍ୟାଙ୍କରେ ଅର୍ଥ ଜମା ରଖିଛନ୍ତି ସେମାନଙ୍କର ପୁଞ୍ଜି ସୁରକ୍ଷିତ ରହିଛି ବୋଲି ସେ ପୁଶି ଥରେ କହିଛନ୍ତି ରହିତାଦେଶ ଜାରି ପୂର୍ବରୁ ଜମାକାରୀମାନେ ବ୍ୟାଙ୍କରୁ ଯେଉଁଭଳି ସେବା ପାଉଥିଲେ ଆଜି ସନ୍ଧ୍ୟାରୁ ଅନୁରୂପ ସେବା ପାଇବେ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଶାନ୍ତ କୁମାର ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ଅଧିକାରୀ ବ୍ୟାଙ୍କ ସଂକଟର ସମ୍ମୁଖୀନ ହେବା ପରେ ତାଙ୍କୁ ସରକାର ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି

ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି ଏମ୍ପି ଆସେମ୍କି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଗତକାଲି ଭୋପାଳଠାରେ ସାକ୍ଷାତ କରି ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସାୟିଧାନିକ ପଦରେ ଦିଆଯାଇଥିବା ନିଯୁକ୍ତିକୁ ରଦ୍ଦ କରିବାକୁ ଦାବି କରାଯାଇଛି ବର୍ତ୍ତମାନ ରାଜ୍ୟ ସରକାର ସଂଖ୍ୟାଗରିଷ୍ଠତା ହରାଇ ସଂକଟରେ ଥିବାବେଳେ ବିଭିନ୍ନ ନିଗମ ଓ କମିଶନର ଅଧ୍ୟକ୍ଷ ନିଯୁକ୍ତି ସହିତ ନୂତନ ମୁଖ୍ୟସଚିବଙ୍କୁ ନିଯୁକ୍ତି ଦେବା ବେଆଇନ ବୋଲି ଏହି ପ୍ରତିନିଧି ଦଳ ଦର୍ଶାଇଛନ୍ତି ଏମଇଏ ପାକ୍ ଚାଇନା ପାକିସ୍ତାନର ରାଷ୍ଟ୍ରପତିଙ୍କ ଚୀନ ଗସ୍ତ ସମୟରେ ଯେଉଁ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ସେଥିରେ ଜାନ୍ମୁ କାଶ୍ମୀର ସଂପର୍କରେ ଉଲ୍ଲେଖ ଥିବାରୁ ଭାରତ ତାହାର ପ୍ରତିବାଦ କରିଛି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏଠାରେ ଯାହା ସବୁ ହେଉଛି ତାହା ଭାରତର ଆଭ୍ୟନ୍ତରୀଣ ମାମଲା